ପ୍ରଥମ ଦଶଜଣଙ୍କ ମଧରେ ଦୁଇଜଣ ଓଡିଆ ସ୍ଥାନ ପାଇବା ରାଜ୍ୟ ପାଇଁ ଏକ ଗୌରବର ବିଷୟ ଅଭିଷେକ ସରାଫ ଅଷ୍ଟମ ସ୍ଥାନରେ ଥିବାବେଳେ ସଞ୍ଞିତା ମହାପାତ୍ର ଦଶମ ସ୍ସାନରେ ରହିଛନ୍ତି

ତେବେ ଅଗଷ୍ ମାସର ଶନିବାର ଓ ରବିବାର ବସ୍ ସେବା ବନ୍ଦ ରହିବ

ବସ୍ ମଧ୍ଧରେ ଯାତ୍ରା କରିବାକୁ ହେଲେ ମାସ୍କ ପିକ୍ବାକୁ ବାଧ୍ତାମ୍ଳକ କରାଯାଇଛି ବସ୍ ଚଳାଚଳ ସମୟରେ ସମସ୍ତ ଯାତ୍ରୀ ଓ କର୍ମଚାରୀ କୋଭିଡ୍ ନାଇଷ୍ଟିନ ନିୟମାବଳୀ ଅନୁପାଳନ କରିବାକୁ କୁହାଯାଇଛି

ଏହିସବୁ ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ହୋଟେଲ୍ ଗୁଡ଼ିକର ରେସ୍ତୋରାଁ କେବଳ ନିକର ଅତିଥିଙ୍କ ପାଇଁ ଖୋଲା ରହିବ

ଆଜିଠାରୁ ଏହି ସଂଶୋଧିତ ନିର୍ଦ୍ଦେଶାବଳୀ ଲାଗୁ ହେବ

ଏ ସଂକ୍ରାନ୍ଡରେ ଗତକାଲି ଅର୍ଥବିଭାଗ ପକ୍ଷରୁ ସମସ୍ଠ ଜିଲ୍ଲାପାଳ ଆରକ୍ଷି ଅଧିକ୍ଷକ କଟକ ଭୁବନେଶ୍ୱର ଡିସିପି ରାଜ୍ୟ ବ୍ୟାଙ୍କର୍ସ୍ କମିଟି ଆବାହକଙ୍କୁ ପତ୍ର ଦ୍ୱାରା ଜଶାଇ ଦିଆଯାଇଛି